ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତୀ ଭିଡ଼ିଓ କନ୍ଫରେନ୍ସିଂ ବ୍ୟବସ୍ସା ମାଧ୍ଧମରେ ଉଦ୍ଘାଟନ କରିବା ସହ ଶିଳାନ୍ୟାସ ମଧ୍ଧ କରିବେ

ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ମନ୍ତୀ ଶ୍ରୀ ଓରାମ ନିଜକ୍ ସମାଜରେ ଏକ ସ୍ବନାଗରିକ ହେବ ପାଇଁ ପରାମର୍ଶ ଦେଇଥିଲେ

ତେବେ ବାର୍ହା ପାଇଁ ଖୋଳାଯାଇଥିବା ଗାତରେ ସେମାନେ ପଡ଼ିଯାଇ ଗୁରୁତର ଅସୁସ୍ଚ ହୋଇଥିଲେ

ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି

ଏହି କଲ୍ ସେକ୍କରକୁ ଫୋନ୍ କରି ଚାଷୀମାନେ ସିଧାସଳଖ ନିଜ ସମସ୍ ବିଷୟରେ କଥା ହୋଇପାରିବେ

ସମୀକ୍ଷା ଓଡ଼ିଆ ବିଧାନସଭା ବିଭାଗୀୟ ସମ୍ମର୍କିତ ଅଷ୍ଟମ ଷ୍ଟାଣ୍ଡିଂ କମିଟିର ଅଧ୍ଧକ୍ଷ ବିଧାୟକ ଡା ପ୍ରଫୁଲ୍ ମାଝୀ ଅନୁଗୁଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ ଶିକ୍କ ସଂସ୍କା ଓ କୋଲ୍ ଓ୍ୱାସେରୀ ବୁଲିବା ସହ ବିଭାଗୀୟ ଅଧିକାରୀମାନଙ୍କ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି

ଏହି ଘଟଣା ସଂପର୍କରେ ଦାରିଙ୍ଗିବାଡ଼ି ଥାନାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରାଉଚରା କରାଯାଉଛି